ପିଏମ୍ ଏନ୍ସିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପୂର୍ବରୁ ଯେଉଁ ଐତିହାସିକ ଅନ୍ୟାୟ ହୋଇଛି ତାହାକୁ ସୁଧାରିବା ଓ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାରରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରତିର ପୂରଣ କରିବା ହେଉଛି ନାଗରିକ ସଂଶୋଧନ ଆଇନ୍ ଆଣିବାର ମୁଖ୍ୟ ଲକ୍ଷ୍ୟ

ସେ କହିଛନ୍ତି ଭାରତ ନୂଆ ଆଭିମୁଖ୍ୟ ସହ ଆଗକୁ ଅଗ୍ରସର ହେଉଛି ଓ ସନ୍ତାସବାଦର ଦମନ ପାଇଁ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବିମାନ ଆକ୍ରମଣ ଭଳି ପଦକ୍ଷେପମାନ ନେଉଛି ସେ କହିଛନ୍ତି କେବଳ ଜାମ୍ମୁ କାଶ୍ମୀର ନୁହେଁ ସମଗ୍ର ଦେଶ ସେଠାରେ ଶାନ୍ତିର ଏକ ନ୍ତଆ ବାତାବରଣ ଦେଖିବାକୁ ପାଇଛି ଭାରତ ବିଚ୍ଛିନ୍ନତାବାଦ ବିରୁଦ୍ଧରେ ସଂଗ୍ରାମରେ ଦ୍ରତ ସଫଳତା ହାସଲ କରୁଛି ଓ ଦିନେ ଏହାକୁ ସମ୍ପର୍ଶ୍ଣ ମ୍ମଳୋତ୍ପାଟନ କରିବ ଏନ୍ଡିଏ ସରକାର ଦଶନ୍ଧି ଦଶନ୍ଧି ଧରି ଦେଶ ଭୋଗିଆସୁଥିବା ସମସ୍ୟାର ସମାଧାନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ମଧ୍ୟ ଉତ୍ତର ପୂର୍ବାଞ୍ଚଳର ଆଶା ଓ ଆକାଂକ୍ଷାର ପୂରଣ ଦିଗରେ କାର୍ଯ୍ୟ କର୍ରଛନ୍ତି ସେହି ଅଞ୍ଚଳ ପ୍ରତି ଅନେକ ଦଶନ୍ଧି ଧରି ଅବହେଳା କରାଯାଇ ଆସୁଥିଲା ରାଜନାଥ ଏସିଆ କନ୍ଫରେନ୍ସ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଆଞ୍ଚଳିକ ଶାନ୍ତି ସ୍ଥାପନ ପାଇଁ ପରସ୍କରର ସ୍ରବିଧା ଅସ୍ରବିଧାକୁ ଭଲଭାବରେ ହୃଦୟଙ୍ଗମ କରିବା ଓ ଅନ୍ୟ କାହାରି ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଯଥେଷ୍ଟ ଗୁରୁତ୍ୱ ବହନ କରେ ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଦକ୍ଷିଣ ଏସୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି କେବଳ ଗୋଟିଏ ଦେଶ ପାକିସ୍ତାନକୁ ଛାଡ଼ି ଅଞ୍ଚଳର ବାକି ସମସ୍ତ ଦେଶ କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁ ନାହନ୍ତି ସେ କହିଛନ୍ତି ଭାରତ କେବଳ ସେହି ଗୋଟିଏ ଦେଶକୁ ଛାଡ଼ି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବାକି ପଡ଼ୋଶୀ ଦେଶଗୁଡ଼ିକ ସହ ନିରନ୍ତର କଥାବାର୍ତ୍ତା କରୁଛି ସେ କହିଛନ୍ତି କେବଳ ସେହି ଗୋଟିଏ ଦେଶର ଆଚରଣ ପାଇଁ ସାର୍କର ସମ୍ପର୍ଣ୍ଣ ଉପଯୋଗ ହୋଇପାରୁ ନାହିଁ ମନ୍ତ୍ରୀ କହିଛନ୍ତି ଦକ୍ଷିଣ ଏସୀୟ ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଓ ବିକାଶ କ୍ଷେତ୍ରରେ ପଡ଼ୋଶୀ ଦେଶଗୁଡ଼ିକୁ ଆର୍ଥକ ସହାୟତା ପ୍ରଦାନ କରୁଛି ସନ୍ତାସବାଦ ବିଷୟ ଉଲ୍ଲେଖ କରି ଶ୍ରୀ ସିଂହ କହିଛନ୍ତି ଦେଶରେ ହୋଇଥିବା ସନ୍ତାସବାଦୀ ଆକ୍ରମଣଗ୍ରଡ଼ିକ ଆମକ୍ର ସନ୍ତାସବାଦକ୍ତ ପ୍ରୋହାହନ ନୀତି ବିଷୟ ମନେପକାଇ ଦେଉଛି ସେ କହିଛନ୍ତି ସନ୍ତାସବାଦୀ ସଙ୍ଗଠନ ଓ ସେମାନଙ୍କର ଆର୍ଥକ ତଥା ନୀତିଗତ ନେଟ୍ୱାର୍କ୍କୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯିବା ଉଚିତ ଓ କୌଣସି ଦେଶ ପକ୍ଷରୁ ସେମାନଙ୍କୁ ସହାଯ୍ୟ ସମର୍ଥନ ଦିଆଯିବା ଉଚିତ ନୁହେଁ ଭାରତ ସୀମାପାର ସନ୍ତାସବାଦର କଡ଼ା ଜବାବ ଦେବାକୁ ସମ୍ପର୍ଶ୍ଣ ସକ୍ଷମ ସେ କହିଛନ୍ତି ସନ୍ତାସବାଦର ମୂଳୋତ୍ପାଟନପାଇଁ ସମସ୍ତଙ୍କୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ହେବ ସମ୍ମିଳନୀର ଶୀର୍ଷକ 'ଭାରତର ପଡ଼ୋଶୀ ଦେଶ ପ୍ରଥମେ ନୀତି ଆଞ୍ଚଳିକ ଅନୁଭୂତି' ରହିଛି ରାଜନାଥ ଟାବ୍ଲ୍ୟୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ପ୍ୟାରେଡ୍ରେ ଭାଗ ନେଇଥିବା ସର୍ବଶ୍ରେଷ୍ଠ ପ୍ରଜ୍ଞାପନ ମେଢ଼ ପୁରସ୍କାରଗୁଡ଼ିକୁ ପ୍ରଦାନ କରିଛନ୍ତି ଆସାମର ପ୍ରଜ୍ଞାପନ ମେଡ଼ ସର୍ବଶ୍ରେଷ୍ଠ ପ୍ରଜ୍ଞାପନ ମେଡ଼ର ପୁରସ୍କାର ଲାଭ କରିଛି ତାହାପରକୁ ଓଡ଼ିଶା ଓ ଉତ୍ତର ପ୍ରଦେଶ ଯଥାକ୍ରମେ ଦ୍ୱିତୀୟ ଓ ତୂତୀୟ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଶାର ପ୍ରଜ୍ଞାପନ ମେଡ଼ରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାର ପ୍ରଦର୍ଶନ ହୋଇଥିଲା ଆସାମର ପ୍ରଜ୍ଞପନ ମେଢ଼ରେ ରାଜ୍ୟର ଅନନ୍ୟ ହସ୍ତଶିଳ୍ପ ଓ ସଂସ୍କୃତିର ପ୍ରଦର୍ଶନ ହୋଇଥିବାବେଳେ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ରାଜ୍ୟର ସଂସ୍କୃତି ଓ ଧାର୍ମିକ ଐତିହ୍ୟର ପ୍ରଦର୍ଶନ ହୋଇଥିଲା ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ପ୍ରଞ୍ଜାପନ ମେଢ଼ଗୁଡ଼ିକ ମଧ୍ୟରେ ଜାତୀୟ ଦୁର୍ବିପାକ ରିଲିଫ୍ ବାହିନୀ ଓ ଜଳଶକ୍ତି ମିଶନ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରୀୟ ପୂର୍ତ୍ତବିଭାଗ ସ୍ୱତନ୍ତ ପୁରସ୍କାର ଲାଭ କରିଛି ପୂର୍ଭବିଭାଗର ପ୍ରଙ୍କାପନ ମେଡ଼ର ଶୀର୍ଷକ 'କାଶ୍ମୀର୍ ସେ କନ୍ୟାକୁମାରୀ' ଥିଲା

ଉଭୟ ନେତା ଦ୍ୱିପକ୍ଷିୟ ସମ୍ପର୍କର ସମୀକ୍ଷା କରିବା ସହ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ମହାକାଶ ରାଜନୈତିକ ଓ ଭାଗିଦାରୀ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି ଉଚ୍ଚସ୍ତରୀୟ ରାଜନୈତିକ କଥାବାର୍ତ୍ତାକୁ ତ୍ୱରାନ୍ୱିତ କରିବାକୁ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି ଶ୍ରୀ ଆସେଲବର୍ଷ୍ଣ ଭାରତକୁ ତିନି ଦିନ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲେ

ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ସେହି ମନ୍ତ୍ରୀମାନେ ରାଞ୍ଚିସ୍ଥିତ ରାଜଭବନଠାରେ ଶପଥ ନେଇଛନ୍ତି ଜେଏମ୍ଏମ୍ ବିଧାୟକ ଚମ୍ପାଇ ସୋରେନ ହାଜି ହୁସେନ ଅନସାରୀ ଜଗନ୍ନାଥ ମାହତୋ ଶ୍ରୀମତୀ ଜୋବା ମାଂଝି ମିଥିଲେସ୍ କୁମାର ଠାକୁର ଓ କଂଗ୍ରେସ ବିଧାୟକ ବନ୍ଧାଗୁପ୍ତା ଓ ବାଦଲ ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି

ରାଜ୍ୟ ମନ୍ତିମଣ୍ଡଳର ଏହି ସମ୍ପ୍ରସାରଣ ବିଗତ ମାସେ ହେବ ପଡ଼ି ରହିଥିଲା କଂଗ୍ରେସ ରାଜ୍ୟଶାଖା ସଭାପତି ଡକ୍ଟର ରାମେଶ୍ୱର ଓରାମ ଓ ପୂର୍ବତନ ବିଧାନସଭା ବାଚସ୍କତି ଆଲମ ଗିରି ଆଲମ ଓ ଆର୍ଜେଡି ବିଧାୟକ ସତ୍ୟାନନ୍ଦ ଭୋକ୍ତା ଗତ ମାସରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇସାରିଥିଲେ

ଅର୍ଥମନ୍ତ୍ରଣାଳୟ କହିଛି ଉପଯୁକ୍ତ ବାଶିଜ୍ୟିକ ନିଷ୍କଭିଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସରକାର ସର୍ବଦା ପ୍ରତିଶ୍ରତିବଦ୍ଧ ରହିଛନ୍ତି ଆଭ୍ୟନ୍ତରୀଣ ଶୃଙ୍ଖଳା ଦିଗରେ ପ୍ରତ୍ୟେକ ବ୍ୟାଙ୍କ୍କୁ ଆବଶ୍ୟକ ପଦକ୍ଷେପ ନେବା ଅପରିହାର୍ଯ୍ୟ ଓ ଭିଜିଲାନ୍ସ ମାମଲାଗୁଡ଼ିକର ନିର୍ଦ୍ଧାରିତ ସମୟରେ ସମାଧାନ କରାଯିବା ଉଚିତ୍ ମନ୍ତ୍ରଣାଳୟ ପୁଣି କହିଛି ପଡ଼ିରହିଥିବା ଶୂଙ୍ଖଳାଗତ ଓ ଆଭ୍ୟନ୍ତରୀଣ ଭିଜିଲାନ୍ସ ମାମଲାଗୁଡ଼ିକର ଅଗ୍ରଗତିର ତଦାରଖ କରିବା ପାଇଁ ବରିଷ୍ଣ ଅଫିସରମାନଙ୍କୁ ନେଇ କମିଟିମାନ ଗଠନ କରିବାକୁ ସରକାର ବ୍ୟାଙ୍କ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇସାରିଛନ୍ତି

ତାଙ୍କୁ କାକୋ ଥାନା ଅନ୍ତର୍ଗତ ଏକ ଅଞ୍ଚଳରୁ ଗିରଫ୍ କରାଯାଇଛି ସର୍ଜିଲ୍ଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ଲାଗୁ କରାଯାଇଥିଲା ନାଗରିକ ସଂଶୋଧନ ଆଇନ୍ ବିରୁଦ୍ଧରେ ପ୍ରତିବାଦ ସମୟରେ ସେ ଉତ୍ତେଜନାମଳକ ଭାଷଣ ଦେଇଥିବାର ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଛି

ରାଜସ୍ଥାନ ରାହୁଲ ର୍ୟାଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯୁବାମାନେ ଭାରତର ସର୍ବବୃହତ ଶକ୍ତି ଓ ସମ୍ପଦ ଏବଂ ସେମାନେ ଦେଶକୁ ଉଚ୍ଚଶିଖରକୁ ନେଇପାରିବେ ଜୟପୁରଠାରେ ଆଜି ଯୁବା ଆକ୍ରୋଶ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ଦେଶର ଯୁବପିଢ଼ି ଚୀନ୍ ସହ ପ୍ରତିଯୋଗୀତା କରିବାକୁ ବେଶ୍ ସକ୍ଷମ କିନ୍ତୁ ବିଜେପି ନେତୃତ୍ୱର ସରକାର ଏହି ସମ୍ପଦକୁ ନଷ୍ଟ କରୁଛନ୍ତି

ବର୍ତ୍ତମାନ ସେଥିରେ ଅନେକ ଅବନତି ଘଟିଛି ଏହି ଅବସରରେ ଶ୍ରୀ ଗାନ୍ଧି ବେକାର ଯୁବକଯୁବତୀମାନଙ୍କ ଜାତୀୟ ପଞ୍ଜିକାକୁ ଉନ୍କୋଚନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ବୃନ୍ଦ ଏହି ର୍ୟାଲିରେ ଯୋଗଦେଇଥିଲେ ଅନ୍ୟ ପକ୍ଷରେ ବିଜେପି ରାଜ୍ୟଶାଖା ସଭାପତି ଶତୀଶ ପୁନିଆ କହିଛନ୍ତି ଏହି ର୍ୟାଲି ପାଇଁ ସରକାରୀ କଳର ଅପବ୍ୟବହାର କରାଯାଇଛି

ମହା ମେଟ୍ରୋ ରେଳ ନେଟ୍ୱର୍କର ଏହା ଏକ ଅଂଶବିଶେଷ ସେ କହିଛନ୍ତି ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ରେକର୍ଡ ସମୟ ମଧ୍ୟରେ ସମ୍ପର୍ଷ ହୋଇଛି ମେଟ୍ରୋ ରେଳ ଷ୍ଟେସନରେ ସ୍ୱଚ୍ଛତା ପ୍ରତି ସଜାଗ ରହିବାକୁ ସେ ନାଗପୁରର ଲୋକମାନଙ୍କୁ ନିବେଦନ କରିଛନ୍ତି

ଜାମ୍ମ କାଶ୍ମୀର ମୌଳିକ ଡାଞ୍ଚା ବିକାଶ ଆର୍ଥିକ କମିଶନ ଏହି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଉଛି ସମସ୍ତ ସରକାରୀ ବିଭାଗକୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଚ୍ଚଗୁଡ଼ିକର ରିପୋର୍ଟ ମାର୍ଚ୍ଚ ତୃତୀୟ ସପ୍ତାହ ପୂର୍ବରୁ ଦାଖଲ କରିବା ପାଇଁ କୁହାଯାଇଛି ଯାହାଫଳରେ ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇ ପାରିବ କତର ନ୍ୟୁ ପିଏମ୍ କତର ଆଜି ଶେଖ ଅବଦୁଲା ବିନ୍ ନସିର୍ ବିନ୍ ଖଲିପା ଅଲ୍ ଥାନିଙ୍କ ସ୍ଥାନରେ ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିଛି

ଏହି ମ୍ୟାଚ୍ରେ ଭାରତ ବିଜୟୀ ହୋଇ ନ୍ୟୁକିଲାଶ୍ଡରେ ତାର ପ୍ରଥମ ଆନ୍ତର୍ଜାତିକ ଟି ଟୋଣ୍ଟି ଶୃଙ୍ଗଳା ହାସଲ କରିବାକୁ ଆଶାବାନ୍ଧି ବସିଛି